ପିଏମ୍ ଉଗାଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବେ ଏକ ବିଶ୍ୱସ୍ତରୀୟ ବିନିର୍ମାଣ ଏବଂ ଷ୍ଟାର୍ଟ୍ଅପ୍ ହବ୍ ରୂପେ ଉଭା ହୋଇଛି ଗତରାତିରେ ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ଭାରତୀୟ ସଂପ୍ରଦାୟକୁ ଉଦ୍ବୋଧନ ଦେଇ ଶ୍ରୀମୋଦି କହିଛନ୍ତି ଏକଦା ଯେଉଁ ଦେଶରୁ ଭାରତ କାର୍ ଓ ସ୍ମାର୍ଟଫୋନ୍ ଆମଦାନୀ କରୁଥିଲା ବର୍ଭମାନ ମେଡ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ସବୁ ଦ୍ରବ୍ୟକୁ ଭାରତ ରପ୍ତାନୀ କରିବାରେ ସକ୍ଷମ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଇସ୍କାତ ବ୍ୟବହାର କରି ଦେଶରେ ଏବେ ମେଟ୍ରୋ ଟ୍ରେନ୍ର କୋଚ୍ ରେଳ ଧାରଣା ଓ ସାଟେଲାଇଟ୍ ଭଳି ଆଧୁନିକ ଦ୍ରବ୍ୟ ଉତ୍ପାଦନ କରାଯାଇ ପାରୁଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଗାଣ୍ଡା ସମେତ ଅନ୍ୟାନ୍ୟ ଆଫ୍ରିକୀୟ ଦେଶ ସହିତ ଭାରତର ବିଭିନ୍ନ କ୍ଷେତ୍ରରେ ରହିଥିବା ସହଯୋଗୀତାକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ବିଦେଶ ନୀତିରେ ଆଫ୍ରିକୀୟ ଦେଶମାନଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ସଂପର୍କକୁ ବୃଦ୍ଧି କରିବା ପ୍ରସଙ୍ଗ ସ୍ଥାନ ପାଇଛି

ଉଗାଣ୍ଡାର ବିକାଶ ଦିଗରେ ଭାରତୀୟ ସଂପ୍ରଦାୟଙ୍କର ଅବଦାନକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି

ଶ୍ରୀ ମୁସେଭେନି ମଧ୍ୟ ତାଙ୍କ ଦେଶର ବିକାଶ ଦିଗରେ ଭାରତୀୟ ସଂପ୍ରଦାୟଙ୍କ ଅବଦାନକୁ ଏହି ଅବସରରେ ପ୍ରଶଂସା କରିଛନ୍ତି ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ କାମ୍ପାରାଠାରେ ପହଞ୍ଚବା ପରେ ଉଗାଣ୍ଡା ରାଷ୍ଟ୍ରପତିଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନାର ନେତୃତ୍ୱ ନେଇଥିଲେ

ସିଜେଆଇ ଇଣ୍ଡିଆ ସମାଜରେ ଶାନ୍ତି ଓ ସଦ୍ଭାବ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମ ଉପରେ ରହିଥିବା ଦୃଢ଼ ବିଶ୍ୱାସକୁ ଜନସାଧାରଣ ନିଜେ ନିୟନ୍ତ୍ରଣ କରିବା ଉପରେ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ର ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ସଫପ୍ରତି ସାମାଜିକ ଗଣମାଧ୍ୟମରେ ଗୋଷ୍ଠୀଗତ ଆକ୍ରମଣ ସଂପର୍କିତ ଦୂଶ୍ୟ ଭାଇରାଲ୍ ହେବା ପରେ ଏହା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରିବାରେ ସହାୟକ ହୋଇଛି ଆନ୍ତର୍ଜାତିକ ଆଇନ ସଂଘ ଦ୍ୱାରା ଆୟୋଜିତ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ପ୍ରଧାନ ବିଚାରପତି କହିଛନ୍ତି ସାମାଜିକ ଗଣମାଧ୍ୟମରେ ଆସୁଥିବା ତଥ୍ୟଗୁଡ଼ିକୁ ପୁଙ୍ଗାନୁପୁଙ୍ଗ ଭାବେ ଅନୁଧ୍ୟାନ କରିବା ଉଚିତ ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ସ୍ୱାଧୀନତାକୁ ସମସ୍ତ ସ୍ୱାତନ୍ତ୍ରାତାର ଜନନୀ ରୂପେ ବିବେଚନା କରାଯାଏ ତେଣୁ ଏହାକୁ ବଜାୟ ରଖିବା ଲାଗି ଗଣମାଧ୍ୟମ ନିଜକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଅଧିକ ନିୟମାବଳୀ ପ୍ରଣୟନ କରିବା ଉଚିତ ପ୍ରେସିଡେଣ୍ଟ୍ ପାର୍ଲାମେଣ୍ଟ୍ ସଂସଦୀୟ ଗଣତନ୍ତ୍ରର ସଫଳତା ଲାଗି ସାଂସଦମାନେ ନିଜର ମର୍ଯ୍ୟାଦା ବଜାୟ ରଖିବା ସହ ପରସ୍କରର ମତକୁ ସମ୍ମାନ ଦେବା ଆବଶ୍ୟକ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତବ୍ୟକ୍ତ କରିଛନ୍ତି

ସେ କହିଛନ୍ତି ସଂସଦର କାର୍ଯ୍ୟଧାରାର ସିଧାସଳଖ ପ୍ରସାରଣ କରାଯାଉଛି ଦେଶର ବିକାଶ ଲାଗି ଯୋଜନା ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରାଯିବା ଲାଗି ଜନସାଧାରଣ ଆଶା ରଖିଥାନ୍ତି ଗଣତନ୍ତ୍ରରେ ଆଲୋଚନା ବିତର୍କ ଓ ନିଷ୍ପଭି ନେବାର ଭୂମିକା ସଂସଦର ରହିଛି ଏହି ଅବସରରେ ଶ୍ରୀ କୋବିନ୍ଦ ଗୃହରେ ଆଲୋଚନା ସମୟରେ ସାଂସଦ ଏବଂ ବିଧାୟକମାନେ ଶାଳିନତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସୁଷମା ମାନସରୋବର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଉତ୍ତରାଖଣ୍ଡର ଗୁଞ୍ଜିଠାରେ ଥିବା କେଳାସ ମାନସରୋବର ଯାତ୍ରୀମାନଙ୍କୁ ଇତିମଧ୍ୟରେ ଭାରତୀୟ ବାୟୁସେନା ହେଲିକପୂର ଦ୍ୱାରା ପିଥୋରଗଡ଼କୁ ସ୍ଥାନାନ୍ତର କରାଯାଇଛି ଏ ସଂପର୍କରେ ଟ୍ୱିଟ୍ କରି ଶ୍ରୀମତୀ ସ୍ୱରାଜ କହିଛନ୍ତି ଯାତ୍ରୀମାନଙ୍କର ସ୍ୱାଭାବିକ ଯାତ୍ରା ପୁନଶ୍ଚ ଆରମ୍ଭ ହୋଇଛି

ଆଇଟିବିପି ଓ କୁମାଓଁ ବିକାଶ ମଣ୍ଡଳ ପକ୍ଷରୁ ସଂପୃକ୍ତ ଯାତ୍ରୀମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇଛି ପୂର୍ବରୁ କୈଳାସ ମାନସରୋବର ଯାତ୍ରାରୁ ଫେରୁଥିବା ସମୟରେ ଶହଶହ ଭାରତୀୟ ଶ୍ରଦ୍ଧାଳୁ ନେପାଳର ପାର୍ବତ୍ୟାଞ୍ଚଳରେ ଫସିଯାଇଥିଲେ ପରେ ସେମାନଙ୍କୁ ହେଲିକପୂର ଯୋଗେ ଉଦ୍ଧାର କରାଯାଇଥିଲା ପାକ୍ ପୋଲ୍ସ ପାକିସ୍ତାନରେ ନୂତନ ପାର୍ଲାମେଣ୍ଟ୍ ଏବଂ ପ୍ରାଦେଶିକ ବିଧାନସଭା ପାଇଁ ଆକି ମତଦାନ ଅନୁଷ୍ଠିତ ହେବ

ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ସାହାବାଜ ସରିଫ୍ଙ୍କ ନେତୃତ୍ୱାଧୀନ ପିଏମ୍ଏଲ୍ ଏନ୍ କ୍ରିକେଟରୁ ରାଜନୈତିକ ନେତା ହୋଇଥିବା ଇମ୍ରାନ୍ ଖାନ୍ଙ୍କ ପାକିସ୍ତାନ ତେହେରିକ୍ ଇ ଇନ୍ସାଫ୍ ଏବଂ ବିଲୱାଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପିପୁଲ୍ସ ପାର୍ଟି ମଧ୍ୟରେ ହେବ

ସେନାବାହିନୀ ଗୁପ୍ତରେ ଇମ୍ରାନ୍ ଖାନ୍ଙ୍କ ପ୍ରଚାରକୁ ସମର୍ଥନ କର୍ଥିବାର ଅଭିଯୋଗ ହୋଇଛି ମତଦାନରେ ସନ୍ତାସବାଦୀ ଗୋଷ୍ଠୀ ସାମିଲକୁ ନେଇ ବିବାଦ ଦେଖାଦେଇଛି ଆମେରିକା କହିଛି ସେ ପାକିସ୍ତାନର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଦେଶରେ ମୁକ୍ତ ଅବାଧ ସ୍ୱଚ୍ଚ ଏବଂ ଉତ୍ତରଦାୟୀ ନିର୍ବାଚନ ପାଇଁ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି

ଧାର୍ଯ୍ୟ ଅର୍ଥ ବିନିଯୋଗ କରିନଥିଲେ ସଂସ୍ଥାଗୁଡ଼ିକ ତା'ର କାରଣ ଦର୍ଶାଇବାକୁ ପଡ଼ିବ

ସରକାରୀ ସୂତ୍ରରୁ କୁହାଯାଇଛି ଶ୍ରୀ କୋବିନ୍ଦ ଆଜି ଦାନ୍ତେୱାଡ଼ା ଜିଲ୍ଲାର ହିରନାର ଏବଂ ବସ୍ତର ଜିଲ୍ଲାର ଜବଲପୁରଠାରେ କୃଷକ ଏବଂ ମହିଳା ସ୍ପୟଂସହାୟିକା ଗୋଷ୍ଠା ସହ ଏକକ କୃଷି ଯୋଜନା ସୁବିଧା ନେଇ ମତ ବିନିମୟ କରିବେ ହିରନାର ଠାରେ ରାଷ୍ଟ୍ରପତି ମଧ୍ୟ ବନବାସୀ କଲ୍ୟାଣ ଆଶ୍ରମ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ସେ ମଧ୍ୟ ଜାୱାଙ୍ଗୀଠାରେ ଥିବା ଶ୍ରୀ ଅଟଳବିହାରୀ ବାଜପେୟୀ ଶିକ୍ଷା ସହର ପରିଦର୍ଶନ କରିବା ସହ ସକ୍ଷମ ସ୍କୁଲ୍ ଏବଂ ଆସ୍ତା ବିଦ୍ୟାମନ୍ଦିରର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବେ ସ୍କାସ୍ ଚେନ୍ନାଇଠାରେ ଚାଲିଥିବା ବିଶ୍ୱ କୁନିୟର୍ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ର ପ୍ରିକ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଭାରତୀୟ ଖେଳାଳିମାନେ ପ୍ରବେଶ କରିଛନ୍ତି

ଏହି ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ ଖେଳ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ